ଗ୍ରାମାଞ୍ଚଳରେ ଏଲ୍ପିଜି ସଂଯୋଗ ବିଦ୍ୟତ୍ ସଂଯୋଗ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଭଳି କେନ୍ଦ୍ ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡ଼ିକ ସହ ଏହି ଯୋଜନାର ମିଶ୍ରଣ ପାଇଁ ମଧ୍ଧ ବ୍ୟବସ୍ରା ରହିଛି

ପ୍ରଧାନମନ୍ତୀ ଏକ ଫଳକ ଉନ୍କୋଚନ କରିବା ସହ ସେହି ବାସଗୃହଗୁଡ଼ିକର ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି

ଗତ କିଛିଦିନ ହେବ ସେ ଅସ୍ସୁସ୍ସ ଥିଲେ ଗତକାଲି ତାଙ୍କୁ ଶ୍ରୀକାକୁଲମ ନିଆଯାଇଥିଲା

ତାଙ୍କର ଶେଷକୃତ୍ୟ ରାମନାଗୁଡା ଅନ୍ତର୍ଗତ ସ୍ବବାଇ ଗ୍ରାମରେ କରାଯିବ ବୋଲି ସ୍ଚନା ମିଳିଛି

ଯାତ୍ରା ଜଗତର ଜଣେ ଦୁର୍ଦ୍ଦାନ୍ତ ଖଳନାୟକଭାବେ ସେ ଘରେ ଘରେ ପରିଚିତ ଥିଲେ

ତାଙ୍କ ବିୟୋଗରେ ବିଭିନ୍ ମହଲରେ ଶୋକର ଛାୟା ଖେଳିଯାଇଛି